ସେହିପରି ଦେଶର ପୂର୍ବାଞଳରେ ଶାନ୍ତି ବୁଝାମଣା ହେବା ପରେ ବିକାଶର ମାର୍ଗ ଉନ୍କକ୍ତ ହୋଇଛି

ବିଦ୍ୟାଳୟର ଅଧ୍ଧକ୍ଷା ସୁଜାତା ମିଶ୍ର ଏକତା ଶପଥ ପାଠ କରାଇଥିଲେ ସେହିପରି ବିଜେପି ପକ୍ଷରୁ ସୁବର୍ଷ୍ଡପୁରରେ ମଣ୍ଡଳସ୍ତରୀୟ ରାଷ୍ଡୀୟ ଏକତା ଦିବସ ପାଳିତ ହୋଇଯାଇଛି

ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ପଟେଲ୍ ଆଦର୍ଶରେ ଅନୁପ୍ରାଶିତ ହେବାକୁ ଜିଲ୍ଲା କର୍ମକର୍ତ୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି

ଆସନ୍ତାକାଲିଠାରୁ ଏହା ଲାଗୁ ହେବ